ପିଏମ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ଭିଡିଓ କନଫରେନ୍ଦିଂ ମାଧ୍ୟମରେ ଆସାମରେ ମହାବାହୁ ବ୍ରହ୍ମପୁତ୍ର ପ୍ରକଳ୍ପର ଶୁଭାରମ୍ଭ ସହିତ ଧୁବୀ ଫୁଲବାରୀ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ମଜୁଲୀ ପୋଲ ନିର୍ମାଣର ଭୂମିପୂଜା କରିବେ ଟୁଇଟ୍ ଯୋଗେ ଶ୍ରୀ ମୋଦୀ କହିଛନ୍ତି ଆଜିର ଏହି ମହାବାହୁ ବ୍ରହ୍ମପୁତ୍ର ଯୋଜନାର ଶୁଭାରମ୍ଭ ଆସାମର ବିକାଶ ଯାତ୍ରାରେ ଏକ ଐତିହାସିକ ଦିବସ ହେବାକୁ ଯାଉଛି ଆମ ସମ୍ବାଦଦାତା ଜଣାଇଛନ୍ତି ମହାବାହୁ ବ୍ରହ୍ମପୁତ୍ର ଯୋଜନାର ଉଦ୍ଘାଟନ ନିମତିଘାଟ ମଜୁଲୀ ଉତ୍ତରା ଗୌହାଟୀ ଦକ୍ଷିଣଗୌହାଟି ଏବଂ ଧୁବ୍ରୀ ହାତିସିଗିମାରୀ ମଧ୍ୟରେ ରୋ ପାକ୍କ ନୌକା ଚଳାଚଳ ସହ ଆରମ୍ଭ ହେବ ଏହାଛଡା ଯୋଗିଘୋପା ଠାରେ ଏକ ଆଭ୍ୟନ୍ତରୀଣ ଜଳ ପରିବହନ ଟର୍ମିନାଲର ମଧ୍ୟ ଶିଳାନ୍ୟାସ କରାଯିବ ଏହି କାର୍ଯ୍ୟକ୍ରମ ବ୍ରହ୍ମପୁତ୍ର ନଦୀତଟ ଓ ଏହାର ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ବିକାଶ ଗତିବିଧିକୁ ତ୍ୱରାନ୍ୱିତ କରିବା ସହିତ ଭାରତର ପୂର୍ବଭାଗ ସହ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିପାରିବ ଏହାଛଡା ପ୍ରଧାନମନ୍ତ୍ରୀ ଆସାମର ଧୁବ୍ରୀ ଏବଂ ମେଘାଳୟର ଫୁଲବାରୀ ମଧ୍ୟରେ ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ସର୍ବବୃହତ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ପ୍ରକାଶ ଜାଭେଡକର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ପ୍ରତିଷ୍ଠା ସଂକ୍ରାନ୍ତ ମନ୍ତବ୍ୟକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କଡା ସମାଲୋଚନା କରିଛନ୍ତି ଟୁଇଟ୍ କରି ଶ୍ରୀ ଜାଭେଡକର କହିଛନ୍ତି ଏଭଳି ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛି କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଶ୍ରୀ ଗାନ୍ଧୀ ଏହା ଜାଣିନାହାନ୍ତି ସେହିଭଳି ଉତ୍ତରପ୍ରଦେଶର ଆଖୁଚାଷୀଙ୍କୁ ସରକାର ତାଙ୍କର ପ୍ରାପ୍ୟ ଦେଉ ନ ଥିବା ସଂକ୍ରାନ୍ତ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଅଭିଯୋଗକୁ ମଧ୍ୟ ଶ୍ରୀ ଜାଭେଡକର ଦୃଢଭାବେ ଖଣ୍ଡନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ସ୍କୁତି ଇରାନୀ ଏବଂ କିରଣ ରିଜଜ୍ଜୁ ମଧ୍ୟ ଶ୍ରୀ ଗାନ୍ଧୀଙ୍କ ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି ସୂଚନାଯୋଗ୍ୟ ପୁଡ଼ୁଚେରୀଠାରେ ମହ୍ୟଜୀବୀଙ୍କ ସହ ଆଲୋଚନା କାଳରେ ଶ୍ରୀ ଗାନ୍ଧୀ ସେମାନଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ବିଭାଗ ପ୍ରତିଷ୍ଠା କରିବା ଉଚିତ ବୋଲି କହିଥିଲେ

ପ୍ରଧାନମନ୍ତ୍ରୀ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନ୍ଫରେନ୍ନିଂ ଯୋଗେ କେରଳରେ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ର ଅନେକଗ୍ରଡିଏ ପ୍ରମ୍ରଖ ଶକ୍ତି ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିବେ

ଏହା ହେଉଛି ଭିଏସସି ଞ୍ଜାନ କୌଶଳରେ ପ୍ରସ୍ତୁତ ଦେଶର ପ୍ରଥମ ଏଚଭିଡିସି ଭିତିକ ପ୍ରକଳ୍ପ

ଜାତୀୟ ସୌରଶକ୍ତି ମିଶନ ଅଧୀନରେ ଏହି ପ୍ରକଳ୍ପକୁ ବିକଶିତ କରାଯାଇଛି

ଏହାଛଡା ପ୍ରଧାନମନ୍ତ୍ରୀ ଥିରୁଭନନ୍ତପୁରମ୍ଠାରେ ସ୍କାର୍ଟ ସଡକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ଆରୁଭିକ୍କାରାଠାରେ ପ୍ରତିଷ୍ଠିତ ଜଳପରିଚାଳନା ପ୍ଲାଷ୍ଟର ମଧ୍ୟ ଉଦ୍ଘାଟନ କରିବେ ଏହି ପ୍ରକଳ୍ପର ଥିରୁଭନନ୍ତପୁରମ୍ର ଲୋକମାନଙ୍କୁ ପାନୀୟ ଜଳଯୋଗାଣ କାର୍ଯ୍ୟକୁ ତ୍ୱରାନ୍ଧିତ କରିବ ପିଏମ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡିଓ କନଫରେନ୍ନି ଯୋଗେ ବିଶ୍ୱଭାରତୀର ସମାବର୍ତ୍ତନ ଉତ୍ସବକୁ ସମ୍ଭୋଧନ କରିବେ